ଆଗାମୀ ଦିନରେ ଦିବତୀୟ ପର୍ଯ୍ୟାୟରେ ମହାନଗର ନିଗମର ଅନ୍ୟ ଓ୍ୱାର୍ଡ଼ଗୁଡ଼ିକରେ ଏହି ସରୋସର୍ଭେ କାର୍ଯ୍ୟ ଅନୁଷିତ ହେବ

ଫଳରେ ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି

ଅଧିକାରୀ ପ୍ରକାଶ କରିଛନ୍ତି